ଏବଂ ଆଜି ଆର୍ମି ସର୍ଭିସ୍ କର୍ପ୍ସ ପ୍ରତିଷ୍ଠା ଦିବସ ପାଳିତ ହେଉଛି

ଚତୁର୍ଥ ଭାରତ ମୋବାଇଲ୍ କଂଗ୍ରେସରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଲକ୍ଷ ଲକ୍ଷ ଭାରତୀୟଙ୍କୁ ଶହ ଶହ କୋଟି ଡଲାରର ସହାୟତା ପ୍ରଦାନ କରାଯାଇଛି ଓ ମୋବାଇଲ୍ ଟେକ୍ନୋଲୋଜି ସହାୟତାରେ ସେମାନଙ୍କ ଜମାଖାତାରେ ସିଧାଯାଇ ଅର୍ଥ ପହଞ୍ଚିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ମୋବାଇଲ୍ ଫୋନ୍ ଉତ୍ପାଦନ କ୍ଷେତ୍ରରେ ନାହିଁନଥିବା ସଫଳତା ହାସଲ କରିଛି ଓ ଏ କ୍ଷେତ୍ରରେ ବିଶ୍ୱରେ ଭାରତର ସ୍ଥାନ ଶୀର୍ଷରେ ରହିଛି ସେ କହିଛନ୍ତି ସରକାରଙ୍କ ଦ୍ୱାରା ଉତ୍ପାଦନ ଭିଭିକ ପ୍ରୋହାହନ ଯୋଗାଣ ଯୋଗୁଁ ଟେଲି ଯୋଗାଯୋଗ କ୍ଷେତ୍ରର ଯଥେଷ୍ଟ ଉନ୍ନତି ଘଟିବ ଶ୍ରୀ ମୋଦୀ କହିଛନ୍ତି ଆଗାମୀ ତିନି ବର୍ଷ ଭିତରେ ସରକାର ଗ୍ରାମାଞ୍ଚଳରେ ହାଇସିଡ୍ ଫାଇବର ଅପ୍ଟିକ୍ କେବୁଲ୍ ନେଟ୍ୱର୍କ ବିଛାଇବେ

ସେ କହିଛନ୍ତି ଭାରତର ଡିକିଟାଲ୍ ଅଭିବୃଦ୍ଧିର କୌଣସି ତୂଳନା ନାହିଁ ଓ ବୈଷୟିକଞ୍ଜାନ ବିପୁବ ମାଧ୍ୟମରେ ଆମେ କିଭଳି ଲୋକମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିପାରିବା ସେ ବିଷୟରେ ଯୋଜନା କରିବାକୁ ହେବ ପ୍ରଧାନମନ୍ତ୍ରୀ କହିଛନ୍ତି ଉତ୍ତମ ସ୍ୱାସ୍ଥ୍ୟସେବା ଶିକ୍ଷାବ୍ୟବସ୍ଥା ସୂଚନା ସେବା କୁଷକମାନଙ୍କ ପାଇଁ ସୁଯୋଗ ସୃଷ୍ଟି ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ବଜାର ସୁବିଧା ଭଳି ଅନେକ ଲକ୍ଷ୍ୟ ସରକାର ଡିକିଟାଲ୍ ଟେକ୍ନୋଲୋଜି ମାଧ୍ୟମରେ ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଯୋଗାଯୋଗ ବ୍ୟବସ୍ଥାରେ ଦ୍ରତ ବିକାଶ ଘଟିଛି ସେ କହିଛନ୍ତି ଯୁବ ଗବେଷଣାକାରୀମାନେ ବିଭିନ୍ନ ନୂଆ ନୂଆ ପଦାର୍ଥ ଉପରେ କାର୍ଯ୍ୟ କରୁଛନ୍ତି ଯେଉଁଗୁଡ଼ିକର ଚାହିଦା ସମଗ୍ର ବିଶ୍ୱରେ ବୃଦ୍ଧି ପାଇବ

ଭାରତ ବନ୍ଦ କୃଷକମାନଙ୍କ ଦ୍ୱାରା ଆକ୍କି ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷକମାନଙ୍କ କଲ୍ୟାଣ ଦିଗରେ ନିରନ୍ତର କାର୍ଯ୍ୟ କର୍ଚ୍ଛନ୍ତି ବିରୋଧୀ ଦଳମାନେ କୃଷି ଆଇନ୍ ଆଳରେ ବାତାବରଣକୁ ନଷ୍ଟ କରୁଥିବାରୁ ସେ ସେମାନଙ୍କର ତୀବ୍ର ସମାଲୋଚନା କରିଛନ୍ତି ସେ କହିଛନ୍ତି କିଛି ରାଜନୈତିକ ଦଳ ଏ କ୍ଷେତ୍ରରେ ଦୋହରା ଆଭିମୁଖ୍ୟ ପୋଷଣ କରୁଛନ୍ତି ଗୁଜରାତ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ମଧ୍ୟ ଭାରତ ବନ୍ଦକୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ଦ୍ୱାରା ନିଜର ଉପସ୍ଥିତି ଜାହିର କରିବା ପାଇଁ ଏକ ଉପାୟ ବୋଲି କହିଛନ୍ତି ସେମାନେ କୃଷକମାନଙ୍କ ଆନ୍ଦୋଳନ ଆଳରେ ଏହାକୁ ରାଜନୈତିକ ରୂପ ଦେଉଥିବାର ଶ୍ରୀ ରୁପାନୀ କହିଛନ୍ତି ଗାନ୍ଧିନଗରଠାରେ ଏକ ସାମ୍ଭାଦିକ ସମ୍ମିଳନୀରେ ସେ କହିଛନ୍ତି ଗୁଜରାତ ଏହି ଭାରତ ବନ୍ଦରେ ଅଂଶଗ୍ରହଣ କରୁନାହିଁ ବିହାରରେ ଭାରତ ବନ୍ଦର କୌଣସି ପ୍ରଭାବ ପଡ଼ିନାହିଁ ରେଳ ସଡ଼କ ଓ ବିମାନ ଚଳାଚଳ ସ୍ୱଭାବିକ ରହିଛି କାର୍ଯ୍ୟାଳୟ ଓ ଦୋକାନବଜାର ଗୁଡ଼ିକ ଖୋଲା ରହିଛି ମହାରାଷ୍ଟ୍ରରେ ମଧ୍ୟ କୃଷକ ସଂଗଠନ ଗୁଡ଼ିକ ଦ୍ୱାରା ବୁଲଧନା ଜିଲ୍ଲାରେ ରେଳରୋକ ଆନ୍ଦୋଳନ କରାଯାଇଛି ତେବେ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର ବସ୍ଗୁଡ଼ିକ ଚଳାଚଳ କରୁଛି ତେଲଙ୍ଗନାରେ ହାଇଦ୍ରାବାଦର ଜନଗହଳିପୂର୍ଣ୍ଣ ସ୍ଥାନରେ ଶ୍ରମିକ ସଂଘଗୁଡ଼ିକ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି କିନ୍ତୁ ମଧ୍ୟପ୍ରଦେଶରେ ଭାରତ ବନ୍ଦର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ ଜାବଡେକର ଫାର୍ମ ଲ' ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଭାରତ ବନ୍ଦକୁ ବିରୋଧୀ ଦଳମାନେ ସମର୍ଥନ କରୁଥିବାରୁ ସେମାନଙ୍କର ତୀବ୍ର ସମାଲୋଚନା କରିଛନ୍ତି ସେ କହିଛନ୍ତି ବିରୋଧୀ ଦଳମାନେ କୃଷି ଆଇନ୍ ଗୁଡ଼ିକ ବିଷୟରେ କୂଷକମାନଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛନ୍ତି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ବିରୋଧୀ ଦଳମାନେ ଏହାକୁ ନେଇ ରାଜନୀତି କରୁଛନ୍ତି ପ୍ରକୃତପକ୍ଷେ ଏହି ଆଇନ୍ଗୁଡ଼ିକ କୃଷକମାନଙ୍କ ହିତ ସାଧନ କରିବ ବୋଲି ମନ୍ତ୍ରୀ କହିଛନ୍ତି କଂଗ୍ରେସ ଏନ୍ସିପି ଡିଏମ୍କେ ଓ ଅନ୍ୟ ଦଳଗୁଡ଼ିକର ସମାଲୋଚନା କରି ସେମାନେ ଏହି ଆଇନ୍ ଉପରେ ଦୋହରା ଆଭିମୁଖ୍ୟ ଗ୍ରହଣ କରୁଥିବାର ଶ୍ରୀ ଜାବଡେକର କହିଛନ୍ତି

ଶ୍ରୀ କାବଡେକର କହିଛନ୍ତି ଏପରିକି କଂଗ୍ରେସ ପାର୍ଟି ମଧ୍ୟ ଏହାର ନିର୍ବାଚନ ଇସ୍ତାହାରରେ ଏହିସବୁ ଆଇନ୍ଗୁଡ଼ିକୁ ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲା

ମନ୍ତ୍ରଣାଳୟ କହିଛି ଦେଶରେ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚାରେ ଅଶାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ଭାବେ ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ମୋଟ୍ ଆରୋଗ୍ୟ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ଏଥିପାଇଁ ଉଭୟ କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ପରୀକ୍ଷାଗାର ଗୁଡ଼ିକରେ ସଂଖ୍ୟା ବୃଦ୍ଧି କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ମନ୍ତ୍ରଶାଳୟ କହିଛି ଅଧିକ ନମ୍ରନା ପରୀକ୍ଷା ଯୋଗୁଁ ସଦ୍ୟ ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ଚିକିତ୍ସା କରାଯିବାରୁ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଆର୍ମି ରାଇକିଂ ଡେ ସେନାବାହିନୀ ମୁଖ୍ୟ କ୍େନେରାଲ୍ ଏମ୍ଏମ୍ ନରବଣେ ଆର୍ମି ସଭିସ୍ କର୍ସ୍ୱ ପ୍ରତିଷ୍ଠା ଦିବସ ଅବସରରେ ଏହାର ସମସ୍ତ ଅଫିସର ଓ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସେନାବାହିନୀର ସର୍ବପୁରାତନ ତଥା ସର୍ବ ବୃହତ ପ୍ରଶାସନିକ ସେବା ଆର୍ମି ସର୍ଭିସ୍ କର୍ପ୍ସ୍ ଆଜି ଏହାର ପ୍ରତିଷ୍ଠା ଦିବସ ପାଳନ କରୁଛି ଏଏସ୍ସି ସେନାବାହିନୀ ନୌବାହିନୀ ଓ ବିମାନ ବାହିନୀକୁ ବିଭିନ୍ନ ସାମଗ୍ରୀ ଓ ପେଟ୍ରୋଲଜ୍ଚାତ ପଦାର୍ଥ ସଂଗ୍ରହ କରି ଯୋଗାଇଥାଏ